ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ମୂଳସ୍ତରରେ ଫଳପ୍ରଦଭାବେ ମାନବିକ ଅଧିକାରକୁ ମଜବ୍ରତ କରିବା ସମାଜର ସାମ୍ବହିକ ଦାୟିତ୍ୱ ନ୍ତଆଦିଲ୍ଲୀରେ ମାନବିକ ଅଧିକାର ଦିବସ ପାଳନ ଅବସରରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଦେଶର ବିଭିନ୍ନ ଭାଗରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଘଟଣା ସଂକ୍ରାନ୍ତୀୟ ଖବରମାନ ଆସି ପହଞ୍ଚୁଛି ସେ କହିଛନ୍ତି ଏସବୁ ଘଟଣାରୁ ସମସ୍ତଙ୍କୁ ସମାନ ଅଧିକାର ମିଳିବା ଲାଗି ସମାଜରେ ବ୍ୟବସ୍ଥା ରହିଛି ବୋଲି ଲୋକମାନଙ୍କ ମନରେ ଥିବା ବିଶ୍ୱାସ ପ୍ରତି ସନ୍ଦେହ ସୃଷ୍ଟି ହେବ ସେ କହିଛନ୍ତି ମାନବିକ ଅଧିକାର ଦିବସ ପାଳନ ସେତିକିବେଳେ ସଫଳ ହେବ ଯେତେବେଳେ ଆମେ ସମସ୍ତଙ୍କୁ ସାର୍ବଜନୀନ ଅଧିକାର ଦେବାପାଇଁ ଆଗଭର ହେବା ଓ ଏ କ୍ଷେତ୍ରରେ ଥିବା ତ୍ରଟିଗୁଡ଼ିକର ସୁଧାର ପାଇଁ ଆମର ଆତ୍କସମୀକ୍ଷା କରିବା ରାଷ୍ଟ୍ରପତି କହିଛନ୍ତି ଲୋକମାନେ ମଧ୍ୟ ସେମାନଙ୍କର କର୍ତ୍ତବ୍ୟ ଭ୍ରଲିବା ଉଚିତ ନୃହେଁ ରାଷ୍ଟ୍ରପତି କହିଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ ଅଧିକାର ଓ କର୍ତ୍ତବ୍ୟକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭାବେ ଗ୍ରହଣ କରୁଥିଲେ ରାଷ୍ଟ୍ରପତି କହିଛନ୍ତି ଜାତୀୟ ସ୍ତରୀୟ ଆଲୋଚନାରେ ମାନବିକ ଅଧିକାର ପ୍ରତି ଠିକ୍ ରୂପେ ଆଲୋକପାତ କରାଯାଇଛି ଓ ଏହା ଲୋକମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ନିର୍ବାହନ ପାଇଁ ପ୍ରୋହାହିତ କରିବ ମାନବିକ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ଦିଗରେ ଜାତୀୟ ମାନବିକ ଅଧିକାର କମିଶନ ର ଭୂମିକାକୁ ସେ ପ୍ରଶଂସା କରିଛନ୍ତି

ଆର୍ଏସ୍ ଆର୍ସିଇପି ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଭାରତ ଗତ ସାଡ଼େ ପାଞ୍ଚବର୍ଷ ଧରି ବିଭିନ୍ନ ବାଶିଜ୍ୟ କଥାବାର୍ତ୍ତାରେ ଦେଶର ସ୍ୱାର୍ଥକୁ ଅଗ୍ରାଧିକାର ଦେଇଆସିଛି ରାଜ୍ୟସଭାରେ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଭାରତର ସ୍ଥିତି ସଂକ୍ରାନ୍ତ ଏକ ବିବୂତ୍ତି ଦେଇ ସେ କହିଛନ୍ତି ସରକାର ଭାରତର ସେବା ଓ ସାମଗ୍ରୀ ପାଇଁ ବ୍ୟାପକ ବଜାର ସୃଷ୍ଟି କରିବା ଭାରତୀୟ କୃଷକମାନଙ୍କର ସ୍ୱାର୍ଥର ସୁରକ୍ଷା କରିବା ଓ ଦୁଗ୍ଧ କ୍ଷେତ୍ର କ୍ଷୁଦ୍ର ମଧ୍ୟମ ଓ ଛୋଟ ଉଦ୍ୟୋଗ କ୍ଷେତ୍ର ଏବଂ କଞ୍ଚାମାଲ ଉଦ୍ୟୋଗ କ୍ଷେତ୍ରକୁ ବେଆଇନ୍ ଆମଦାନୀରୁ ସୁରକ୍ଷା ଦେବା ଦିଗରେ କାର୍ଯ୍ୟକରି ଆସୁଛନ୍ତି ମନ୍ତ୍ରୀ କହିଛନ୍ତି ଯେହେତୁ ଭାରତର ଉଦବେଗ ଓ ଅମିମାଂଶିତ ବିଷୟଗୁଡ଼ିକର ସମ୍ପର୍ଶ୍ଣ ସମାଧାନ ହୋଇପାରି ନାହିଁ ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ଭାଗିଦାରୀରେ ଯୋଗ ନ ଦେବାକୁ ନିଷ୍କଭି ନେଇଛନ୍ତି ଆର୍ଏସ୍ ବ୍ଲାକ୍ମନି ଦେଶ ଭିତରେ ଓ ଦେଶ ବାହାରେ କେତେ ପରିମାଣର କଳାଧନ ରହିଛି ସେ ସଂକ୍ରାନ୍ତରେ କୌଣସି ସରକାରୀ ହିସାବ ନାହିଁ ବୋଲି ଆଜି ସରକାର ଜଣାଇଛନ୍ତି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ବିଭିନ୍ନ ଟିକସ ରାଜିନାମା ଅନୁଯାୟୀ ଯେଉଁ ତଥ୍ୟ ମିଳିଛି ସେଗୁଡ଼ିକୁ ଗୋପନୀୟ ରଖାଯାଇଛି କଳାଧନକୁ ଲୋପ୍ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଥିବାର ସେ ଜଣାଇଛନ୍ତି

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି ସେ କହିଛନ୍ତି ଗତ ପାଞ୍ଚବର୍ଷ ଭିତରେ ସେହି ଉପହାରଗୁଡ଼ିକର ବିକ୍ରି ପାଇଁ ତିନି ଥର ନିଲାମି ଡକାଯାଇଛି ପୂର୍ବରୁ ଏହି ନିଲାମିରୁ ମିଳିବାକୁ ଥିବା ଅର୍ଥ ଗଙ୍ଗାନଦୀର ସଂରକ୍ଷଣ ଓ ଏହାକ୍ ପ୍ରଦ୍ଷଣ ମ୍ରକ୍ତ ରଖିବା ପାଇଁ ଖର୍ଚ୍ଚ କରାଯିବା କଥା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ

ସେ କହିଛନ୍ତି ଦିଲ୍ଲୀ ତେଲଙ୍ଗାନା ଓଡ଼ିଶା ଓ ପଣ୍ଢିମବଙ୍ଗ ଭଳି ଚାରୋଟି ରାଜ୍ୟ ଏହି ଯୋଜନାକୁ ଲାଗୁ କରିନାହାନ୍ତି

ଏହି ଯୋଜନାରେ ପରିବାର ପ୍ରତି ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମାରାଶି ମିଳିଥାଏ ଝାଡ଼ଖଣ୍ଡ ଇଲେକସନ୍ ଝାଡ଼ଖଣ୍ଡର ତୂତୀୟ ପର୍ଯ୍ୟାୟ ବିଧାନସଭା ନର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି

ସେହି କିଲ୍ଲାଗୁଡ଼ିକ ମଧ୍ୟରେ ରାଞ୍ଚି ହଜାରିବାଗ୍ ଗିରିଡି ବୋକାରୋ ଚତ୍ରା ରାମଗଡ଼ ଷଢ଼େଇକଳା ଖରସୁଆଁ ଓ କୋଡରମା ରହିଛି ଆଜି ପ୍ରଚାରର ଶେଷ ଦିନରେ ରାଜନୈତିକ ଦଳଗୁଡ଼ିକର ତୁଙ୍ଗନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ଉଦ୍ୟମ କରିଥିଲେ

ଅଖିଳ ଝାଡ଼ଖଣ୍ଡ ଛାତ୍ରସଂଘ ମୁଖ୍ୟ ସୁଦେଶ ମାହତୋ ଝାଡ଼ଖଣ୍ଡ ବିକାଶମୋର୍ଚ୍ଚା ସଭାପତି ବାବୁଲାଲ ମରାଣ୍ଡି ରାଜ୍ୟ ଶିକ୍ଷାମନ୍ତ୍ରୀ ନୀରା ଯାଦବ ଓ ପୂର୍ବତନ ମନ୍ତ୍ରୀ ତଥା ଶ୍ରମିକସଂଘ ନେତା ରାଜେନ୍ଦ୍ର ପ୍ରସାଦ ସିଂହ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି

ଭାରତ ସାମ୍ପ୍ରତିକ ମୁଣ୍ଡପିଛା ଶକ୍ତି ବ୍ୟବହାର ଓ ଅଙ୍ଗାରକାମ୍କ ନିର୍ଗମନରେ ନବମ ସ୍ଥାନରେ ରହିଛି ଯାହା ଅପେକ୍ଷାକୃତ କମ୍ ଜଳବାୟୁ ପରିବର୍ତ୍ତନ ମୁକାବିଲା ନୀତିରେ ଭାରତ ଉଚ୍ଚସ୍ଥାନରେ ଥିବା ସତ୍ତ୍ୱେ ଭାରତକ୍ ଫସିଲ ଇନ୍ଧନ ସବ୍ସିଡି ଧୀରେ ଧୀରେ ଲୋପ୍ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଓ କୋଇଲା ଉପରୁ ନିର୍ଭରଶୀଳତା କମ୍ କରିବା ଦିଗରେ ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି

ନ୍ୟାସନାଲ୍ ଆୱାର୍ଡ ଆଲକୋହଲ ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ବିଭାଗ ମାଦକଦ୍ରବ୍ୟ ଓ ନିଶାଦ୍ରବ୍ୟ ସେବନ ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଜାତୀୟ ପୁରସ୍କାର ଯୋଜନା ଆରମ୍ଭ କରିଛି ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ଏହି ପୁରସ୍କାର ପ୍ରଦାନ କରାଯିବ ନିଶାଦ୍ରବ୍ୟ ସେବନ ଓ ମାଦକଦ୍ରବ୍ୟ ସେବନରୁ ଲୋକମାନଙ୍କୁ ନିବୂତ୍ତ ରଖିବା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ଅନ୍ଦ୍ରଷ୍ଠାନଗ୍ରଡ଼ିକ ଏହି ପୁରସ୍କାର ପାଇବେ